କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ର ମିଳିତ ଉଦ୍ୟମରେ ଦେଶରେ ନମୁନା ପରୀକ୍ଷା ପାଇଁ ମୌଳିକ ଢ଼ାଞ୍ଚା ସୃଷ୍ଟି କରାଯାଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ଏଥିଯୋଗୁଁ ଦେଶରେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଦେଶରେ ନମୁନା ପରୀକ୍ଷା ପାଇଁ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ସହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଧିକ ନମୁନା ପରୀକ୍ଷା କରିପାରୁଛନ୍ତି

ଗତ ଦୁଇ ସପ୍ତାହ ଧରି ଦେଶରେ ଚିକିିିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ବ୍ୟାପକ ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ତୁରନ୍ତ ଚିକସ୍ଥା ଓ ସରକାରଙ୍କର ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ କରୋନା ମୃତ୍ୟୁହାର ହ୍ରାସ ପାଇବା ସହିତ ଆନ୍ତର୍ଜାତିକ ସ୍ତରରେ ହାରାହାରି ମୃତ୍ୟହାରର ଅଧାର କମ୍ ରହିଛି

ନୋବେଲ୍ ମେଡିସିନ୍ ଆମେରିକାର ହାର୍ଭି ଜେ ଅଲ୍ଟର୍ ଓ ଚାର୍ଲସ୍ ଏମ୍ ରାଇସ୍ ଏବଂ ବ୍ରିଟିଶ୍ ବୈଜ୍ଞାନିକ ମାଇକେଲ୍ ହଟନ୍ ଚିକିହା କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ହେପାଟାଇଟିସ୍ ସି' ଭୂତାଣୁର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ନୋବେଲ୍ କମିଟି ମୁଖ୍ୟ ଥୋମାସ୍ ପର୍ଲମ୍ୟାନ୍ ଷ୍ଟକହୋମଠାରେ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ବିଶ୍ୱର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଭେଷଜ ଗବେଷଣାର କେତେ ଗୁରୁତ୍ୱ ରହିଛି ତାହା ଚଳିତ ବର୍ଷର କରୋନା ମହାମାରୀ ସଂକ୍ରମଣ ଦର୍ଶାଇଦେଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କୋଭିଡ୍ ନାଇଷ୍ଟିନ୍ର ମାର୍ଗଦର୍ଶିକା ଅନୁଯାୟୀ ଶାରୀରିକ ଦୂରତା ଓ ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କଟକଣା ମାନିବାକୁ ପ୍ରାଥମିକତା ଦିଆଯାଇଛି ଦ୍ୱିତୀୟରେ ମହାମାରୀ ପରିପ୍ରେକ୍ଷୀରେ ଶିକ୍ଷା ପାଠ୍ୟକ୍ରମକୁ କିପରି ଶେଷ କରାଯାଇ ପାରିବ ଓ କିଭଳି ଶିକ୍ଷାଦାନ ପଦ୍ଧତି ରହିବ ସେ ସଫପର୍କରେ ଏସ୍ଓପିରେ କୁହାଯାଇଛି ଲକଡାଉନ ସମୟରେ ଘରେ ରହି ପାଠପଢ଼ିବା ଅଭ୍ୟାସରୁ ପୁଣି ଥରେ ଶ୍ରେଣୀ କକ୍ଷରେ ପାଠପଢ଼ାକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ପଦକ୍ଷେପ ସଫପର୍କରେ ଏସଓପିରେ ଉଲ୍ଲେଖ କରାଯାଇଛି ଶିକ୍ଷକମାନଙ୍କୁ ସେମାନଙ୍କର ଶିକ୍ଷାଦାନ କୁଶଳତାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱୟ ରଖି ବିକାଶ କରିବାକୁ ଏଥିରେ କୁହାଯାଇଛି ଏହାଛଡ଼ା ବିଭିନ୍ନ ଅଭିନବ ଉପାୟ ଅବଲମ୍ଘନ ପୂର୍ବକ ଶିକ୍ଷାଦାନକୁ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ରାକ୍ୟର ମାର୍ଗଦର୍ଶିକା ଆଧାରରେ ନିଜସ୍ୱ ଏସଓପି ବିକଶିତ କରିବାକୁ କୁହାଯାଇଛି ଆମ ସମ୍ଭାଦଦାତା କହିଛନ୍ତି ଶିକ୍ଷାମନ୍ତ୍ରଣାଳୟ କାରି ଏସଓପିରେ ବିଶେଷକରି ପିଲାମାନଙ୍କୁ ସଚେତନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଅବହେଳିତ ଦେଶାନ୍ତରିତ ଓ ବାସହୀନ ବର୍ଗର ଛାତ୍ରଛାତ୍ରୀମାନଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି 'ପ୍ରଗ୍ୟାତ' ଓ 'ଦୀକ୍ଷା' ଅନ୍ଲାଇନ ପୋର୍ଟାଲ ମାଧ୍ୟମରେ ଶିକ୍ଷାଦାନ କରିବାକୁ ପ୍ରୋସାହିତ କରାଯାଉଛି

ପୂର୍ବରୁ ଜାରି ଏ ସଂକ୍ରାନ୍ତ ଏସ୍ଓପିରେ ଏହା ମଧ୍ୟ କୁହାଯାଇଥିଲା ଶ୍ରୀ ଜାବଡେକର କହିଛନ୍ତି ଶାରୀରିକ ଦୂରତା କଟକଣାକୁ ଧ୍ୟାନରେ ରଖି ସିନେମାହଲଗୁଡ଼ିକରେ ବସିବା ବ୍ୟବସ୍ଥା କରାଯିବ

ହଲ୍ଗୁଡ଼ିକରେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ସିନେମାହଲ୍ ପରିଚାଳକ ହଲ୍ ମଧ୍ୟରେ ଯେପରି ଉପଯୁକ୍ତ ବାୟୁ ଚଳାଚଳ କରିବ ତାହା ସୁନିଣ୍ଟିତ କରିବେ ଦୁଇଟି ସୋ' ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବାକୁ ମଧ୍ୟ କୁହାଯାଇଛି ଏହା ଦ୍ୱାରା ଗୋଟିଏ ସୋ' ସରିଗଲା ପରେ ହଲ୍କୁ ସଂପୂର୍ଣ୍ଣ ଭାବେ ବିଶୋଧନ କରାଯାଇପାରିବ

ଶ୍ରୀ ଜାବଡେକର କହିଛନ୍ତି ସିନେମା ହଲ୍ଗୁଡ଼ିକରେ ଟିକେଟ୍ କାଉଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି ଏହା ଦ୍ୱାରା ଶାରୀରିକ ଦୂରତା ରକ୍ଷାକରାଯାଇ ପାରିବ ଏସ୍ଓପିରେ ଅନଲାଇନ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ ଗୁରୁତ୍ୱ ଦିଆଯାଇଛି ଇଏଏମ୍ ଆଜି ହେବାକୁ ଥିବା କ୍ୱାଡ ଦେଶର ବୈଦେଶିକ ମନ୍ତ୍ରୀୟ ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଡକ୍ଟର ଜୟଶଙ୍କର ଦୁଇଦିନିଆ ଜାପାନ ଗସ୍ତରେ ଅଛନ୍ତି ଏହି ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି ଟ୍ୱିଟ୍ କରି ଡକ୍ର ଜୟଶଙ୍କର ଭାରତ ଆମେରିକା ମଧ୍ୟରେ ବିଭିନନ କ୍ଷେତ୍ରରେ ଭାଗିଦାରୀ ସଫପର୍କ ଦୂଢ଼ୀଭୂତ ହେଉଥିବାନେଇ ସେ ଖୁସି ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ବିକାଶ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ

ଏହା ବ୍ୟତୀତ ଡକ୍କର ଜୟଶଙ୍କର ଜାପାନ ଓ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀଙ୍କ ସହିତ ପୃଥକ ଭାବେ ଦ୍ୱିପାକ୍ଷିକ ଆଲୋଚନା କରିବେ ଏହି ଚାରି ଦେଶର ବୈଦେଶିକ ମନ୍ତ୍ରୀମାନଙ୍କୁ ନେଇ ହେବାକୁଥିବା କ୍ୱାଡ ବୈଠକରେ ପାରସ୍କରିକ ସ୍ୱାର୍ଥ ବିଜଡ଼ିତ ବିଭିନ୍ନ ବିଷୟ ନେଇ ଆଲୋଚନା କରାଯିବାର ଆଶା କରାଯାଉଛି ଆଇପିଏଲ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲସ୍ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଅଣଷଠି ରନ୍ରେ ପରାସ୍ତ କରିଛି